ସେହିଭଳି ଭୁବନେଶ୍ୱର ଏମସ୍ ମଧ୍ଧ ବାଜପେୟୀଙ୍ଙ ଅବଦାନ ବୋଲି ଶ୍ରୀ ପ୍ରଧାନ କହିଛନ୍ତି

ଠାକୁରମାନଙ୍କ ମଧ୍ଧାହ୍ନ ଧୂପନୀତି ଶେଷ ହେବାପରେ ଏହି ବେଶ ଆର ହୋଇଛି

ଏହି ସମୟ ମଧ୍ଧରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଞଳ ଓ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଶିପାଗ ବିଭାଗ ସୂଚନା ଦେଇଛି